ରାସ୍ତାରେ ଜଗିଙ୍ଗ୍ କରିବା ବେଳେ ପଡ଼ିଥିବା ଆବର୍ଜନାକୁ ସାଉଁଟିବା ଏହାର ଉଦ୍ଦେଶ୍ୟ ଆକାଶବାଣୀରେ ନିଜର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ଲୁଗିଙ୍ଗ୍ ରନ୍ ସଂପର୍କରେ ସୂଚନା ଦେଇଛନ୍ତି ସେ କହିଛନ୍ତି ଯେ ନିଜେ ସୁସ୍ଥ ରହିବା ସହ ପରିବେଶକୁ ସଫାସୁତୁରା ରଖିବାରେ ଏହା ସହାୟକ ହେବ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ସାକାର କରିବା ପାଇଁ ଏହା ଏକ ଅଭିନବ ପଦକ୍ଷେପ ହେବ ବୋଲି ସେ କହିଛନ୍ତି ରିପୁଦମନ ବେଲ୍ଭି ନାମକ ଜଣେ ବ୍ୟକ୍ତି ଇତିମଧ୍ୟରେ ଏହି ପ୍ରୟାସ ଆରମ୍ଭ କରିଛନ୍ତି ଏବଂ ସେ ସଂପର୍କରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଲ୍ଲ୍ରେଖ କରିଛନ୍ତି

ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ର ବ୍ୟବହାରକୁ ପରିହାର କରିବା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱ ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତକୁ ଏକ ଆଦର୍ଶ ରୂପେ ଦେଖୁଛି ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି

ଏକ ସୁସ୍ଥ ଭାରତ ଗଠନ ପାଇଁ ତମାଖୁ ସେବନ ଅଭ୍ୟାସ ତ୍ୟାଗ କରିବାକୁ ସେ ଜନସାଧାରଣଙ୍କୁ ଆହ୍ପାନ ଦେବା ସହିତ ଇ ସିଗାରେଟ୍ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଯୁବପିଢ଼ି ଯେଉଁମାନେ କି ଦେଶର ଭବିଷ୍ୟତ ସେମାନଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ସରକାର ଇ ସିଗାରେଟ୍କୁ ନିଷିଦ୍ଧ କରିଛନ୍ତି ଇ ସିଗାରେଟ୍ ଭଳି ନୂଆ ପ୍ରକାରର ମାଦକଦ୍ରବ୍ୟ ଯୁବବର୍ଗଙ୍କର ଅଶେଷ କ୍ଷତି ସାଧନ କରିବ ବୋଲି ସେ ସତର୍କ କରାଇ ଦେଇଛନ୍ତି ସୁସ୍ଥ ଭାରତର ଲକ୍ଷ୍ୟ ପୂରଣ ପାଇଁ ସବୁପ୍ରକାର ନିଶାକୁ ପରିହାର କରିବାକୁ ହେବ ବୋଲି ସେ କହିଛନ୍ତି ସେଲ୍ଫି ଓ୍ୱିଥ୍ ଡଟର୍ସ ଭଳି ଭାରତ କି ଲକ୍ଷ୍ମୀ ହାଷ୍ଟାର୍ଡକୁ ସୋସିଆଲ୍ ମିଡ଼ିଆରେ ଅଧିକ ପ୍ରସାରିତ କରିବା ଉପରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବା ସହ ନିଜ ନିଜର କନ୍ୟାମାନଙ୍କର ସଫଳତା ସଂପର୍କରେ ଏଥିରେ ଉଲ୍ଲେଖ କରିବାକୁ କହିଛନ୍ତି ସେ କହିଛନ୍ତି ଭାରତୀୟ ସଂସ୍କୃତିରେ କନ୍ୟାମାନେ ଲକ୍ଷ୍ମୀ ଭାବେ ବିବେଚିତ ହୁଅନ୍ତି ଏବଂ ଆସନ୍ତା ଦୀପାବଳିରେ ସହର ଗ୍ରାମ ଓ ନଗର ସବୁଠି କନ୍ୟାମାନଙ୍କୁ ସମ୍ଭର୍ଦ୍ଧିତ କରିବା ପାଇଁ ଲୋକେ କାର୍ଯ୍ୟକ୍ରମମାନ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ନବରାତ୍ରିର ଆରମ୍ଭ ସହିତ ପାର୍ବଣରତୁ ଆରମ୍ଭ ହୋଇଛି ଏହି ସମୟରେ ଲୋକେ ଦୟାଳୁ ହେବା ସହ ନିଜ ପାଖରେ ଥିବା ବଳକା ସାମଗ୍ରୀ ଅନ୍ୟମାନଙ୍କୁ ଦାନ କରିବାକୁ କହିଛନ୍ତି ଡେଲିଭରି ଆଉଟ୍ ମାଧ୍ୟମରେ ଏସବୁ ସାମଗ୍ରୀକୁ ଦାନ କରାଯାଇ ପାରିବ ଅନେକ ସହରରେ ଏନ୍ଜିଓମାନେ ଷ୍ଟାର୍ଟଅପ୍ ଗଠନ କରି ଲୁଗାପଟା ମିଷ୍ଟାନ୍ନ ଏବଂ ଖାଦ୍ୟ ପଦାର୍ଥ ଆଦି ଲୋକଙ୍କ ଘରୁ ସଂଗ୍ରହ କରୁଛନ୍ତି ଗରିବ ଓ ଦୁଃଖୀରଙ୍କିଙ୍କୁ ଏ ସବୁ ସାମଗ୍ରୀ ଯୋଗାଇ ଦେଉଛନ୍ତି ଏହି ପାର୍ବଣ ଋତୁରେ ଉସବ ସହ ଆନନ୍ଦ ସଂଯୋଗ ହେବା ଆବଶ୍ୟକ ଉହବ ଏବଂ ପାର୍ବଣ ସାମହିକ ଭାବନା ଏବଂ ସାଂପ୍ରଦାୟିକ ସଦ୍ଭାବନାରେ ସୁଗନ୍ଧିତ ହେବା ଉଚିତ ସମସ୍ତେ ଏହି ଭାବନା ନେଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି

ଚାପମୁକ୍ତ ପରୀକ୍ଷା ଉପରେ ସେ ଗୁରୁତ୍ୱ ଦେଇ କହିଛନ୍ତି ଯେ ଏ କ୍ଷେତ୍ରରେ ଶିକ୍ଷକ ଛାତ୍ରସମାଜ ଓ ପିତାମାତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସମସ୍ତେ ଏ ଦିଗରେ ଯତ୍ନଶୀଳ ହେବାକୁ ସେ ପରାମର୍ଶ ଦେଇଛନ୍ତି

ଛାତ୍ର ଶିକ୍ଷକ ଓ ଅଭିଭାବକଙ୍କ ଅନୁଭୂତିକୁ ନେଇ ଏହା ପ୍ରସ୍ତୁତ କରାଯିବ

ପରାଜୟ ଓ ଚାପ ସତ୍ତ୍ୱେ ଜଣେ ନିଜର ଆଚରଣ ଓ ଉଚ୍ଚାରଣ କିପରି ଅପରିବର୍ତ୍ତ ରଖିପାରିବ ଏହା ତାହାର ଏକ ନମୁନା ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କରଙ୍କ ସହିତ ହୋଇଥିବା ତାଙ୍କ କଥାବାର୍ତ୍ତା ସଂପର୍କରେ ସୂଚନା ଦେଇଥିଲେ ଭାରତର ବିକାଶ ନେଇ ସୁର ସାମ୍ରାଜ୍ଞୀଙ୍କ ଆଗ୍ରହ ଓ ବିଚାରକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ କେବଳ ଅସାଧାରଣ ବ୍ୟକ୍ତିମାନଙ୍କର ଜନ୍ମମାଟି ନୁହେଁ ଏହା ମଧ୍ୟ ତାଙ୍କର କର୍ମଭୂମି ହୋଇ ରହିଛି

ଏହା ଆମ ପାଇଁ ଏକ ଗୌରବ ବିଷୟ ବୋଲି ସେ କହିଛନ୍ତି

ନାଇଡୁ ଟେରର୍ ଆତଙ୍କବାଦକୁ ପ୍ରୋସାହନ ଦେଉଥିବା ଦେଶଗୁଡ଼ିକୁ ଏକଘରକିଆ କରିବା ପାଇଁ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ବିଶ୍ୱର ନେତାମାନଙ୍କୁ ଆହ୍ୱାନ ଜଣାଇଛନ୍ତି ରାଜସ୍ଥାନର ମାଉଣ୍ଟଆବୁଠାରେ ବ୍ରହ୍ମାକୁମାରୀମାନଙ୍କ ଦ୍ୱାରା ଆୟୋଜିତ ବିଶ୍ୱ ଏକତା ଶାନ୍ତି ଓ ସମୃଦ୍ଧି ସମାବେଶକୁ ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିବା ସହ ଆତଙ୍କବାଦର ଦୃଢ଼ ମୁକାବିଲା ପାଇଁ ସବୁ ସ୍ତରରେ ଉଦ୍ୟମ କରିବାକୁ ଜୋର ଦେଇଛନ୍ତି ନାଇଡ୍ଡୁ ଲାଙ୍ଗୁଏଜ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ କହିଛନ୍ତି ଭାରତୀୟ ଭାଷା ସମୂହର ସଂରକ୍ଷଣ ଏବଂ ବିକାଶ କେବଳ ସରକାରଙ୍କର କାମ ନୁହେଁ ଏଥିରେ ଲୋକଙ୍କର ସହଯୋଗ ଆବଶ୍ୟକ ଏଥିପାଇଁ ଗଶଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ସେ କହିଛନ୍ତି ଯେ ବ୍ୟକ୍ତିଗତ ଭାବେ ସେ ଭାରତୀୟ ଭାଷାଗୁଡ଼ିକର ବିକାଶ ପାଇଁ ଆଗ୍ରହୀ ପ୍ରତ୍ୟେକ ଲୋକ ନିଜର ମାତୃଭାଷାରେ କଥାବାର୍ତ୍ତା କରିବା ଏବଂ ପାଠପଢ଼ିବା ଆବଶ୍ୟକ ପ୍ରାଥମିକ ସ୍ତରରେ ମାତୃଭାଷାକୁ ଶିକ୍ଷାର ମାଧ୍ୟମ ଭାବେ ବାଧ୍ୟତାମୂଳକ କରିବାକୁ ଉପରାଷ୍ଟ୍ରପତି ମତ ଦେଇଛନ୍ତି

ସିବିଆଇ ମୁକୁଲ୍ ରାୟ ନାରଦା ଟେପ୍ ଦୁର୍ନୀତିରେ ସିବିଆଇ ତୃଣମୂଳ କଂଗ୍ରେସର ପୂର୍ବତନ ନେତା ମୁକୁଲ ରାୟଙ୍କୁ ପଚରା ଉଚରା କରିଛି

ସିବିଆଇ ଅଫିସ୍ରୁ ଫେରିବା ପରେ ମୁକୁଲ ରାୟ ସାମ୍ବାଦିକଙ୍କୁ କହିଛନ୍ତି ଯେ ସେ ଏହି ମାମଲା ବିଷୟରେ କିଛି ଜାଶନ୍ତି ନାହିଁ ଓ ସଂପୂର୍ଣ୍ଣ ନିର୍ଦ୍ଦୋଷ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଜାଶିଶୁଣି ଏଥିରେ ଫସାଇଛନ୍ତି

ବିଜେପି ମିଟିଂ ମହାରାଷ୍ଟ୍ର ଏବଂ ହରିଆଣାରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ବିଚାର ଆଲୋଚନା ନିମନ୍ତେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଆଜି ସନ୍ଧ୍ୟାରେ ବୈଠକ ଅନୁଷ୍ଠିତ ହେବ ନୂଆଦିଲ୍ଲୀର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ ଅନ୍ୟ ବରିଷ୍ଣ ଦଳୀୟ ନେତୃବୃନ୍ଦ ଯୋଗଦେବେ

ସେହିପରି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ମଧ୍ୟ ଚୂଡ଼ାନ୍ତ ପ୍ରାର୍ଥୀ ଚୟନ ଲାଗି ଆସନ୍ତାକାଲି ବୈଠକ ଆହ୍ୱାନ କରାଯାଇଛି

ଏହି ଦଳ ଗତକାଲି ଦୋହାଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନ୍ସିପ୍ର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି